କୋବିଡ୍ ନାଇଷ୍ଟିନ୍ର ମୁକାବିଲା ପାଇଁ ଭାରତର ଉଦ୍ୟମରେ ଅଷ୍ଟ୍ରେଲିଆ ସରକାର ଓ ଜନସାଧାରଣ ସହାୟତାର ହାତ ବଢ଼ାଇଥିବାରୁ ଶ୍ରୀ ମୋଦୀ ଏଥିପାଇଁ କୃତଜ୍ଞତା ଜଣାଇଛନ୍ତି ଆନ୍ତର୍ଜାତିକ ସ୍ତରରେ କୋବିଡ୍ ନାଇଷ୍ଟିନ୍ର ମୁକାବିଲା ପାଇଁ ଲୋକମାନଙ୍କୁ ଶସ୍ତାରେ ଓ ସହଜରେ ପ୍ରତିଷେଧକ ଟିକା ଏବଂ ଔଷଧପତ୍ର ଯୋଗାଇ ଦେବାର ଆବଶ୍ୟକତା ଉପରେ ଦୁଇନେତା ଏକମତ ହୋଇଛନ୍ତି ବିଶ୍ୱ ବାଣିଜ୍ୟ ସଂଗଠନରେ ଭାରତ ଓ ଦକ୍ଷିଣ ଆଫ୍ରିକା ନେଇଥିବା ପଦକ୍ଷେପକୁ ସମର୍ଥନ କରିବାକୁ ଶ୍ରୀ ମୋଦୀ ଅଷ୍ଟ୍ରେଲିଆର ସହଯୋଗ ଲୋଡ଼ିଛନ୍ତି ବୌଦ୍ଧିକ ସମ୍ପତ୍ତି ଅଧିକାର ସଂକ୍ରାନ୍ତ ଆନ୍ତର୍ଜାତିକ ବାଶିଜ୍ୟିକ ରାଜିନାମା ଅଧୀନରେ ସାମୟିକ ରିହାତି ପାଇଁ ଭାରତ ଓ ଦକ୍ଷିଣ ଆଫ୍ରିକା ବିଶ୍ୱ ବାଶିଜ୍ୟ ସଂଗଠନରେ କାର୍ଯ୍ୟ କରୁଛନ୍ତି

ଉଭୟ ଦେଶ ମଧ୍ୟରେ ସହଯୋଗକୁ ଅଧିକ ଶକ୍ତିଶାଳୀ କରିବା ଓ ଲୋକ ସମ୍ପର୍କ ବୃଦ୍ଧି କରିବା ପାଇଁ ବିଭିନ୍ନ ଉପାୟ ଉପରେ ସେମାନେ ଆଲୋଚନା କରିଛନ୍ତି ତାଛଡ଼ା ଉଭୟ ନେତା ବିଭିନ୍ନ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା କରି ଆନ୍ତର୍ଜାତିକ ସ୍ତରରେ ଏକ ନୀତି ଭିଭିକ ବ୍ୟବସ୍ଥାର ସ୍ଥାପନ ଏବଂ ଏକ ମୁକ୍ତ ଅବାଧ ଓ ସାମୃହିକ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଗଠନ ପ୍ରତି ଗୁରୁତ୍ୱାରୋପ କରିଛନ୍ତି

ହେଲ୍ଥ ବ୍ରିଫିଙ୍ଗ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଅନେକ ରାଜ୍ୟ ଓ ସେଗୁଡ଼ିକର କିଛି ଜିଲ୍ଲାରେ ସଦ୍ୟ କୋବିଡ୍ ସଂକ୍ରମିତମାନଙ୍କ ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହୋଇଛି ତେବେ ଅଳ୍ପ କିଛି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସଦ୍ୟ କୋବିଡ୍ ସଂକ୍ରମିତମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ମନ୍ତ୍ରଣାଳୟ ଉଦ୍ବେଗ ପ୍ରକାଶ କରିଛି

ବିଦେଶରୁ ଆସୁଥିବା ସହାୟତା ସାମଗ୍ରୀଗୁଡ଼ିକ ଅଟକି ରହିଥିବା ସଂକ୍ରାନ୍ତ ଗଣମାଧ୍ୟମରେ ପ୍ରଚାରିତ ଖବରକ୍ତ ସେ ଖଣ୍ଡନ କରିଛନ୍ତି ପିଏମ୍ ଇସିମିଟିଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ୟୁରୋପୀୟ ପରିଷଦ ବୈଠକରେ ଅଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ୟୁରୋପୀୟ ପରିଷଦକୁ ସ୍ୱତନ୍ତ୍ରଭାବେ ଆମନ୍ତିତ ହୋଇଛନ୍ତି 'ଭାରତ ୟୁରୋପୀୟ ସଂଘ ନେତୃବୃନ୍ଦ ବୈଠକ'କୁ ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଆଣ୍ଟ୍ରୋନିଓ କୋଷ୍ଟା ଆୟୋଜନ କରୁଛନ୍ତି ପର୍ତ୍ତୃଗାଲ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ରହିଛି

ଏହାବ୍ୟତୀତ ସ୍ଥାୟୀ ଓ ସାମୁହିକ ଅଭିବୃଦ୍ଧି ଭାରତ ୟୁରୋପୀୟ ସଂଘ ଅର୍ଥନୈତିକ ଭାଗିଦାରୀ ସମ୍ପର୍କ ବୃଦ୍ଧି ଏବଂ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହେବ 'ଭାରତ ୟୁରୋପୀୟ ସଂଘ ନେତୃବୃନ୍ଦ ବୈଠକ' ୟୁରୋପୀୟ ସଂଘ ସଦସ୍ୟ ଦେଶଗୁଡ଼ିକର ନେତାମାନଙ୍କ ସହ ଆଲୋଚନା କରିବା ପାଇଁ ସୁଯୋଗ ପ୍ରଦାନ କରିବ ଏହାଦ୍ୱାରା ସେହି ଦେଶଗୁଡ଼ିକ ସହ ରାଜନୈତିକ ସ୍ତରରେ ସମ୍ପର୍କ ମଜଭୂତ ହେବା ସହିତ ଗତବର୍ଷ ଜୁଲାଇ ମାସରେ ଅନୁଷ୍ଠିତ ପଞ୍ଚଦଶ ଭାରତ ୟୁରୋପୀୟ ସଂଘର ପଞ୍ଚଦଶ ଶିଖର ବୈଠକରେ ନିଆଯାଇଥିବା ନିଷ୍କଭି ଗୁଡ଼ିକର କାର୍ଯ୍ୟକାରୀତାକୁ ଏହା ଆହୁରି ତ୍ୱରାନ୍ୱିତ କରିବ ପିଏମ୍ ଷ୍ଟେଟସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁର ତ୍ରିପୁରା ଓ ସିକ୍କିମ୍ର ମୁଖ୍ୟମନ୍ତ୍ରୀମାନଙ୍କ ସହ ସେହିସବୁ ରାଜ୍ୟର କୋବିଡ୍ ପରିସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିଛନ୍ତି ଖବର ଅନୁସାରେ ପ୍ରଧାନମନ୍ତ୍ରୀ ସେହି ରାଜ୍ୟ ଗୁଡ଼ିକରେ ଟିକାକରଣ ଓ ସ୍ୱାସ୍ଥ୍ୟ ମୌଳିକ ଢାଞ୍ଚାର ସ୍ଥିତାବସ୍ଥା ଉପରେ ଆଲୋଚନା କରିଛନ୍ତି ଗତକାଲି ପ୍ରଧାନମନ୍ତ୍ରୀ ତେଲଙ୍ଗାନା ଆନ୍ଧ୍ରପ୍ରଦେଶ ଓଡ଼ିଶା ଝାଡ଼ଖଣ୍ଡ ଓ ପୁଡ଼ୁଚେରୀ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ଜାନ୍ଷୁ କାଶ୍ମୀର ପ୍ରଶାସକଙ୍କ ସହ କଥାବାର୍ତ୍ତା କରି ସେହିସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋବିଡ୍ ପରିସ୍ଥିତିକୁ ସମୀକ୍ଷା କରିଥିଲେ ପିଏମ୍ ରଙ୍ଗାସ୍ୱାମୀ ଏନ୍ଆର୍ କଟ୍ରେସ ମୁଖ୍ୟ ଏନ୍ ରଙ୍ଗାସ୍ୱାମୀ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ବିମାନ ବାହିନୀ ଓ ସେନା ବାହିନୀ ଅକ୍ନିଜେନ୍ କଣ୍ଟେନର ଓ ମେଡିକାଲ୍ ଯନ୍ତ୍ରପାତିଗୁଡ଼ିକୁ ବିଭିନ୍ନ ସ୍ଥାନରେ ପହଞ୍ଚାଉଛନ୍ତି

ବିମାନ ବାହିନୀ ଜାମନଗର ଭୋପାଳ ଚଣ୍ଡିଗଡ଼ ପାନାଗଡ଼ ଇନ୍ଦୋର ରାଞ୍ଚି ଆଗ୍ରା ଯୋଧପୁର ବେଗମ୍ପେଟ୍ ଭୁବନେଶ୍ୱର ପୁଣେ ସୁରତ ରାୟପୁର ଉଦୟପୁର ମୁମ୍ବାଇ ଲକ୍ଷ୍ନୌ ନାଗପୁର ଗ୍ୱାଲିୟର୍ ବିଜୟୱାଡା ବଡୌଦା ଦିମାପୁର ଓ ହିଣ୍ଡନ୍କୁ ଉଡ଼ାଣ କରି ଅକ୍ସିକ୍ଜେନ୍ ଟ୍ୟାଙ୍କ୍ରମାନ ପଠାଇଛି

ସେହିସବୁ ସାମଗ୍ରୀ ସିଙ୍ଗାପୁର ଦୁବାଇ ବ୍ୟାଙ୍ଗ୍କକ୍ ବ୍ରିଟେନ୍ କର୍ମାନୀ ବେଲଜିୟମ୍ ଓ ଅଷ୍ଟ୍ରେଲିଆ ଭଳି ଦେଶଗୁଡ଼ିକରୁ ଅଣାଯାଇଛି

ଏଏଫ୍ଏମ୍ଏସ୍ ସଞ୍ଜିବନୀ ଦେଶରେ କୋବିଡ୍ ସଂକ୍ରମଣ ବୃଦ୍ଧି ପାଇବାରୁ ଡାକ୍ତରମାନଙ୍କର ବର୍ଦ୍ଧିତ ଚାହିଦାକୁ ବିଚାରକୁ ନେଇ ଭାରତୀୟ ସଶସ୍ତ ବାହିନୀର ବରିଷ୍ଣ ଡାକ୍ତରମାନେ ସାଧାରଣ ଲୋକମାନଙ୍କୁ ଅନ୍ଲାଇନ୍ ମାଧ୍ୟମରେ ଡାକ୍ତରୀ ପରାମର୍ଶ ଦେବା ଆରମ୍ଭ କରିଛନ୍ତି ସଶସ୍ତ ବାହିନୀ ଡାକ୍ତରମାନେ ଇ ସଞ୍ଜିବନୀ ପୋର୍ଟାଲ୍ ମାଧ୍ୟମରେ ଲୋକମାନଙ୍କୁ ଡାକ୍ତରୀ ପରାମର୍ଶ ଦେଉଛନ୍ତି ବର୍ତ୍ତମାନ ସାଧାରଣ ଲୋକମାନେ ସେମାନଙ୍କର ଘରୁ ସଶସ୍ତ ବାହିନୀ ଚିକିତ୍ସା ସେବାର ଡାକ୍ତରମାନଙ୍କ ସହ ପରାମର୍ଶ କରିପାରିବେ

ଗୁଜରାତରୁ ମଧ୍ୟ ଆଇସୋଲେସନ୍ କୋଚ୍ ପାଇଁ ରେଳବାଇକୁ ଅନୁରୋଧ କରାଯାଇଛି